ପିଏମ୍ କୋବିଡ୍ ମିଜର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅନୁଷ୍ଠିତ ଏକ ବୈଠକରେ କୋବିଡ୍ର ମୁକାବିଲା ପାଇଁ ଆବଶ୍ୟକ ମାନବ ସମ୍ଭଳ ବିଷୟ ଉପରେ ସମୀକ୍ଷା କରିଛନ୍ତି ଏହି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍କଭି ନିଆଯାଇଛି କୋବିଡ୍ ସଂକ୍ରମିତମାନଙ୍କ ଚିକିତ୍ସା ପାଇଁ ଅଧିକ ସଂଖ୍ୟକ ଡାକ୍ତରଙ୍କୁ ମୁତୟନ କରିବା ବିଷୟରେ ଏଥିରେ ଆଲୋଚନା ହୋଇଛି

ଏହାଦ୍ୱାରା କୋବିଡ୍ ସଂକ୍ରମିତମାନଙ୍କ ଚିକିହା ପାଇଁ ଅଧିକ ଡାକ୍ତରଙ୍କୁ ମୁତୟନ କରାଯାଇପାରିବ

ମେଡିକାଲ୍ ଇଣ୍ଟର୍ଣ୍ଣମାନଙ୍କୁ କୋବିଡ୍ ସଂକ୍ରମିତମାନଙ୍କ ଚିକିତ୍ସା ପାଇଁ କାର୍ଯ୍ୟରେ ଲଗାଇବାକୁ ବୈଠକରେ ନିଷ୍ପଭି ନିଆଯାଇଛି ସେମାନେ ସେମାନଙ୍କର ଫାକଲ୍ଟିମାନଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ କରିବେ

ଏଥିସହିତ ଫାଇନାଲ୍ ଇୟର୍ ପୋଷ୍ଟ ଗ୍ରାଳୁଏଟ୍ ଛାତ୍ରଛାତ୍ରୀମାନେ ପୂର୍ବଭଳି ରେସିଡେଣ୍ଟ୍ ଡକ୍ଟର ଭାବେ କାର୍ଯ୍ୟ ଜାରି ରଖିବେ

ତେବେ ସେମାନେ ସିନିୟର୍ ଡକ୍କର ଓ ନର୍ସମାନଙ୍କ ତଦାରଖରେ କାର୍ଯ୍ୟ କରିବେ

କୋବିଡ୍ ମୁକାବିଲା ପାଇଁ ମୁତୟନ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସରକାରଙ୍କ ବୀମା ଯୋଜନାରେ ସାମିଲ୍ କରାଯିବ ଏଭଳି ପେସାଦାରମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଲ୍ଲେଖନୀୟ 'କୋବିଡ୍ ଜାତୀୟ ସେବା ସମ୍ମାନ' ପ୍ରଦାନ କରାଯିବ

କୋବିଡ୍ ସଂକ୍ରମିତମାନଙ୍କର ଚିକିତ୍ସା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ନିଯୁକ୍ତ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବୈଠକରେ ନିବେଦନ କରାଯାଇଛି ହ୍ୱିଟ୍ ଏମ୍ଏସ୍ପି କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାଦ୍ୱାରା ସର୍ବନିମ୍ନ ସହାୟକ ମୂଲ୍ୟରେ ରବି ଫସଲ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି

ତାହାମଧ୍ୟରୁ ପଞ୍ଜାବ ହରିୟାଣା ଓ ମଧ୍ୟପ୍ରଦେଶର୍ ସର୍ବାଧିକ ପରିମାଣର ଗହମ ସଂଗ୍ରହ କରାଯାଇଛି ପଞ୍ଜାବ ଓ ହରିୟାଣାରେ ସର୍ବନିମୁ ସହାୟକ ମୂଲ୍ୟ ବାବଦ ଅର୍ଥ ଅନ୍ଲାଇନ୍ କରିଆରେ କୃଷକମାନଙ୍କ ବ୍ୟାଙ୍କ୍ ଜମାଖାତାକୁ ପଠାଇ ଦିଆଯାଇଛି ମନ୍ତ୍ରଣାଳୟ କହିଛି ପ୍ରଥମ ଥରପାଇଁ ପଞ୍ଜାବ ଓ ହରିୟାଣାର କୃଷକମାନେ ସେମାନଙ୍କର କୃଷିକାତ ପଦାର୍ଥପାଇଁ ଅନ୍ଲାଇନ ମାଧ୍ୟମରେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇଛନ୍ତି

ଡବ୍ଲ୍ୟୁବି ପଲିଟିକ୍ସ ପଣ୍ଟିମବଙ୍ଗରେ ତୃଣମୂଳ କଂଗ୍ରେସ ନେତା ମମତା ବାନାର୍ଜୀ ଆଜି ପାର୍ଟିର ବିଜୟୀ ପ୍ରାର୍ଥୀମାନଙ୍କ ସହ ଏକ ବୈଠକରେ ମିଳିତ ହୋଇଛନ୍ତି ବୈଠକରେ ତାଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି

ସମ୍ପ୍ରତି ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ପାର୍ଟି ବିପୁଳ ବିଜୟ ହାସଲ କରିଛି ପାର୍ଟି ସ୍ୱତ୍ରରୁ ମିଳିଥିବା ଖବର ଅନୁସାରେ ଆଜି ଅପରାହୁରେ କାଳିଘାଟସ୍ଥିତ ତାଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ଦୃଷ୍ଟିରୁ ବିଧାୟକମାନଙ୍କୁ ବିଭିନ୍ନ ଦାୟିତ୍ୱ ଦେବାକୁ ଏହି ବୈଠକ ଡକାଯାଇଥିଲା ବୋଲି ଅନୁମାନ କରାଯାଉଛି ତା'ଛଡ଼ା ରାଜ୍ୟ ମନ୍ତିମଣ୍ଡଳ ଗଠନ ବିଷୟରେ ଏଥିରେ ଆଲୋଚନା ହୋଇଥିବାର ଅନୁମାନ କରାଯାଉଛି ପାର୍ଟିର ବିଜୟୀ ପ୍ରାର୍ଥୀମାନଙ୍କୁ ସାକ୍ଷାତ କରି ସାରି ମମତା ବାନାର୍ଜୀ ରାଜ୍ୟ ରାଜଭବନକୁ ଯାଇ ରାଜ୍ୟପାଳ ଜଗଦୀପ ଧଙ୍କଡ଼୍କୁ ସାକ୍ଷାତ କରିବାର କାର୍ଯ୍ୟସଚୀ ଥିଲା

ପୂର୍ବରୁ ତାମିଲ୍ନାଡୁ ମୁଖ୍ୟମନ୍ତ୍ରୀ ଇ ପାଲାନୀସ୍ୱାମୀ ପଦରୁ ଇସ୍ତଫା ଦେଇଥିଲେ ରାଜ୍ୟ ସରକାର ଆଡ୍ଭୋକେଟ୍ ଜେନେରାଲ୍ ଶଙ୍କର ନାରାୟଣନ୍ ଓ ରାଜ୍ୟ ସରକାରଙ୍କ ଉପଦେଷ୍ଟା ଶନ୍ମୁଗମ୍ ମଧ୍ୟ ସେମାନଙ୍କର ପଦର୍ ଇସ୍ତଫା ଦେଇଛନ୍ତି ଡିଏମ୍କେ ନେତା ଏମ୍କେ ଷ୍ଟାଲିନ୍ ରାଜ୍ୟ ମୁଖ୍ୟ ସଚିବ ରାଜିବ ରଞ୍ଜନ ଓ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ରାଧାକ୍ରିଷନ୍ଙ୍କ ସହ କୋବିଡ୍ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି

ରାଜ୍ୟରେ ଲକ୍ଷେରୁ ଅଧିକ ସଂକ୍ମିତ ବ୍ୟକ୍ତି ଚିକିହାଧୀନ ଅଛନ୍ତି

ଆଜି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ଏଥିପାଇଁ ପାର୍ଟି ଖୁବ୍ ଶୀଘ୍ର ଜଣେ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିବ ପର୍ଯ୍ୟବେକ୍ଷକ ରାଜ୍ୟକୁ ଗସ୍ତ କରି ନବନିର୍ବାଚିତ ସଦସ୍ୟମାନଙ୍କୁ ଭେଟିବେ ଓ ସଂସଦୀୟ ବୋର୍ଡ଼କୁ ତାଙ୍କର ରିପୋର୍ଟ ଦାଖଲ କରିବେ ଆସାମରେ ବିକେପି ଓ ଏହାର ମିତ୍ରଦଳମାନେ ଦ୍ୱିତୀୟ ବାର ଲାଗି କ୍ଷମତାକୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଓ ରାଜ୍ୟ ସରକାରରେ ବରିଷ୍ଣ ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କଚ୍ଚନା ଜନ୍ଧନା ଚାଲିଛି ପିଏମ୍ ଇୟୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପୀୟ କମିଶନ ସଭାପତି ଉର୍ସ୍କଲା ବୋନ୍ ଡେର୍ ଲେୟନ୍ଙ୍କ ସହ ଆଜି ଟେଲିଫୋନ୍ରେ କଥାବାର୍ତ୍ତା କରିଛନ୍ତି ଦୁଇ ନେତା ଭାରତ ଓ ୟୁରୋପୀୟ ସଂଘରେ କୋବିଡ୍ ନାଇଷ୍ଟିନ୍ ପରିସ୍ଥିତି ସଂକ୍ରାନ୍ତରେ ମତ ବିନିମୟ କରିଛନ୍ତି କୋବିଡ୍ର ମୁକାବିଲା ପାଇଁ ଭାରତ ଯାହାସବୁ ପଦକ୍ଷେପ ନେଇଛି ସେ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି କୋବିଡ୍ର ମୁକାବିଲା ପାଇଁ ଭାରତକୁ ତୁରନ୍ତ ସହାୟତା ପ୍ରଦାନ କରିଥିବାରୁ ଶ୍ରୀ ମୋଦି ୟୁରୋପୀୟ ସଂଘ ଓ ଏହାର ସଦସ୍ୟ ଦେଶଗ୍ରଡ଼ିକର ପ୍ରଶଂସା କରିଚ୍ଛନ୍ତି ଭାରତ ୟୁରୋପୀୟ ସଂଘ ଭାଗିଦାରୀ ସମ୍ପର୍କ ଗତବର୍ଷ ଜ୍ରଲାଇ ମାସରେ ଅନୁଷ୍ଠିତ ଶିଖର ବୈଠକଠାରୁ ବୃଦ୍ଧି ପାଇଛି

ଏହି ଶିଖର ବୈଠକ ସମ୍ପର୍ଣ୍ଣ ଭର୍ଚ୍ଚଆଲ୍ ମାଧ୍ୟମରେ ହେବ

ଅନ୍ୟପକ୍ଷରେ ଦେଶରେ ଚିକିହିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସଦ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର୍ତ ଆରୋଗ୍ୟହାର ହ୍ରାସ ପାଉଛି